ଆସନ୍ତାକାଲି ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରଖାଯିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ଆକି ଗଣ ମାଧ୍ଧମକୁ ସୂଚନା ଦେଇଛନ୍ତି

ତେବେ ଏ ସବୁ ସାମଗ୍ରୀର ଆବଶ୍ୟତକା ଥିବାରୁ ଲୋକେ ମଧ୍ଧ ଚଢାଦରରେ କିଣୁଛନ୍ତି

ଜନତା କର୍ଫ୍ୟୁ ନେଇ ଜରୁରୀ ବୈଠକ ଅନୁଷିତ ହୋଇଛି

ଏହାର ପ୍ରଭାବରେ ଆରକ୍ଷୀ ଅଧିକ୍ଷକଙ୍ କାର୍ଯ୍ୟାଳୟ ଜିଲ୍ଲା ସଦର ମହକୁମାର କିଛି ବାସଗୃହରେ ଫାଟ ସୃଷି ହୋଇଛି ଏଥିସହ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ଧରେ ବାସଗୃହରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି ଏହା ମାଲକାନଗିରି କିଲ୍ଲା ତଥା ଓଡ଼ିଶା ଛତିଶଗଡ଼ ସୀମାରେ ଅନୁଭୂତ ହୋଇଥିବା ଜଣାପଡ଼ିଛି